ପୂର୍ବରୁ ଏହି ଟ୍ରେନ୍ଟି ଡିଏମ୍ୟୁ ଟ୍ରେନ୍ ଭାବେ ଚାଲୁଥିଲା

ଟ୍ରେନ୍ ଏବଂ ଷ୍ଟେସନ୍ଗୁଡ଼ିକର ଉନ୍ନତୀକରଶ କରାଯାଉଛି

ଏହି ସେଣ୍ଟର୍ ରାଜଧାନୀର ପ୍ରମୁଖ ଜନଗହଳି ସ୍ଥାନରେ ଲୋକଙ୍କ ଗତିବିଧି ଏବଂ ସମସ୍ୟାରେ ପଡ଼ିଥିବା ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ

ଜିଲ୍ଲା କିଷାନ କ୍ଷେତ ମଜଦୁର କଂଗ୍ରେସ କମିଟିର ଜିଲ୍ଲ ସଭାପତି ସଚିଦାନନ୍ଦ ମହାକୁଡଙ୍କ ଅଧ୍ଧକ୍ଷତାରେ ଅନୁଷିତ ବିକ୍ଷୋଭରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁଁ ଚାଷୀ ଆତ୍କହତ୍ୟା ବୃଦ୍ଧି ପାଇଛି ବୋଲି ବିଷୋଭକାରୀମାନେ ପ୍ରତିବାଦ କରିଥିଲେ

ଏହାର ତଦାରଖପାଇଁ କ୍ୟାନ୍ସର କେୟାର୍ ଫାଉଣେସନ ଗଠନ କରାଯିବ

ସେଥିରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ନିଃଶୁଳ୍କରେ ଯାତାୟତ କରିବେ

ଏଭଳି ଏକ ଅଭାବନୀୟ ଘଟଣାକ୍ରମରେ ବାଲେଶ୍ୱର ସହର ଉପକଶ୍ବ ପୁଲାଡ଼ି ରାସ୍ତାକଡ଼ରୁ ଗତକାଲି ରାତିରେ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁକନ୍ୟା

ଶିଶ୍ବଟିର ଚିକିହା ଜାରି ରହିଥିବାବେଳେ ଏହି ଘଟଣାକୁ ନେଇ ପୁଲିସ୍ ପକ୍ଷରୁ ତଦନ୍ତ କାରି ରହିଛି

ଟିଟୋର ଅପରାଧିକ କାର୍ଯ୍ୟ ରାଜ୍ୟ ବାହାରେ ପରିବ୍ୟାପ୍ତ ଥିବାରୁ ଅଧିକ ତଦନ୍ତପାଇଁ ଅପରାଧ ଶାଖା ରିମାଶ୍ତରେ ନେଉଥିବା ସ୍ଚନା ମିଳିଛି

ସିସିଟିଭି ଫୁଟେକ୍ ଆଧାରରେ ପୁଲିସ୍ ସେମାନଙ୍କୁ ଅଟକ ରଖ୍ ପଚରା ଉଚରା କରୁଛି

ସେମାନଙ୍କ ମଧ୍ଧରୁ ଜଶଙ୍କ ଅବସ୍ରା ଗୁରୁତର ରହିଛି